ଆଜି ସନ୍ଧ୍ୟାରେ କକ୍ଷପଥ ପରିକ୍ରମା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚବ

ଆଜି ଚେନ୍ନାଇରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହି ମିଶ୍ରଣ ପରେ କୌଣସି ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ଏହି ମିଶ୍ରଣ ଦ୍ୱାରା ନିଯୁକ୍ତି ହ୍ରାସ ଘଟିବ ବୋଲି ପ୍ରକାଶିତ ରିପୋର୍ଟକୁ ସେ ଖଣ୍ଡନ କରି କହିଛନ୍ତି ଏହା ସମ୍ପର୍ଣ୍ଣ ଭିତ୍ତିହୀନ

ତେବେ କେତେଗୁଡିଏ ବ୍ୟାଙ୍କ ସଂଘ ନିଯୁକ୍ତି ହ୍ରାସ ପାଇବାର ଆଶଙ୍କା କରି ବିକ୍ଷୋଭ ଚଳାଇଛନ୍ତି ଏହି ପ୍ରସ୍ତାବ କର୍ମଚାରୀ ବିରୋଧୀ ନୁହେଁ ବୋଲି ଶ୍ରୀମତୀ ସୀତାରମଣ ସଂଘଗୁଡିକୁ ଆଶ୍ୱାସନା ଦେଇଛନ୍ତି

ଏହି ସଞ୍ଚାଳନ ପାଇଁ ବୈଜ୍ଞାନିକମାନେ ଉତ୍ସୁକତା ସହ ପ୍ରତୀକ୍ଷା କରିଥିବାବେଳେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ବିବେଚନା କରାଯାଉଛି

ସେ କହିଛନ୍ତି ଲଦାଖ ସାମଗ୍ରିକ ବିକାଶର ଏକ ନୂତନ ଯୁଗରେ ପ୍ରବେଶ କରିବ ଲେହଠାରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ପରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଆସନ୍ ସଂଖ୍ୟା ସଂରକ୍ଷିତ ରଖାଯିବ ଲଦାଖର ଛାତ୍ରଙ୍କ ପାଇଁ ଉଦିଷ୍ଟ ଆସନ ଗୁଡିକ ମଧ୍ୟ ପୂର୍ବପରି ବଳବତ୍ତର ରହିବ ଶ୍ରୀ ମଲ୍ଲିକ ଆଜି ଲେହେର ପୋଲୋ ଖେଳପଡିଆରେ ଚାରିଦିନିଆ ଲଦାଖ ପର୍ବକୁ ଉଦ୍ଘାଟନ କରି ଏହା କହିଛନ୍ତି ପୂର୍ବରୁ ଏହି ଅଞ୍ଚଳର ବିବିଧ ଏବଂ ରଙ୍ଗୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ପୂର୍ବରୁ ପୋଲୋ ଖେଳ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ସମଗ୍ର ରାଜ୍ୟ ବିଶେଷକରି କାଶ୍ମୀର ଉପତ୍ୟକାରେ ପରିସ୍ଥିତି ଦ୍ରତ ଗତିରେ ସ୍ୱାଭାବିକ ହେଉଛି ପୂର୍ବ ଦିନଗୁଡିକ ତୁଳନାରେ ଏବେ ଲୋକମାନେ ବହ ସଂଖ୍ୟାରେ ରାସ୍ତାରେ ଯାତାୟତ କରୁଥିବାବେଳେ ଯାନବାହନର ଭିଡ ଦେଖିବାକୁ ମିଳିଛି

ଜନସାଧାରଣଙ୍କ ଗମନାଗମନ ସ୍ୱବିଧା ପାଇଁ ଶ୍ରୀନଗର ସହର ସମେତ କାଶୁୀର ଉପତ୍ୟକାର ସଡକଗ୍ରଡିକର୍ ବ୍ୟାରିକେଟ ହଟାଇ ଦିଆଯାଇଛି ତେବେ ଆଇନ ଶୃଙ୍ଗଳା ପରିସ୍ଥିତି ଦୃଷ୍ଟିରେ ରଖି ସୁରକ୍ଷା ବଳୟ ମୁତୟନ ଜାରି ରହିଛି ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗରହାବେଳିର ମୁଖ୍ୟାଳୟ ସିଲ୍ଭାସାରେ ବିଭିନ୍ନ ବିକାଶମଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ସ୍କୁଲ ପିଲାମାନଙ୍କୁ ମୋବାଇଲ ଭ୍ୟାନ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଯୋଗାଶ ସେବାକୁ ପତାକା ଦେଖାଇ ଶୁଭାରୟ କରିଛନ୍ତି ଏହି ଅବସରରେ ସେ ଶ୍ରମଯୋଗୀ ପ୍ରସାଦ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ଏହି ଯୋଜନା ଅଧୀନରେ ଶିଳ୍ପ ଏବଂ ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କର କାର୍ଯ୍ୟସ୍ଥଳୀରେ ରିହାତି ଦରରେ ପୁଷ୍ଟିକର ଭୋଜନ ନିୟମିତଭାବେ ଯୋଗାଇ ଦିଆଯିବ ଶ୍ରୀ ଶାହା ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପର୍ଯ୍ୟଟନ ନୀତିର ମଧ୍ୟ ଶୁଭାରମ୍ଭ କରିଛନ୍ତି ନାଇଡ଼ ରେଲ ଟନେଲ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ଼ ଆଜି ଆନ୍ଧ୍ରପ୍ରଦେଶର ଚେରଲୋପାଲି ଓ ରାପୁର ମଧ୍ୟରେ ଦେଶର ଦୀର୍ଘତମ ବିଦ୍ୟୁତ ଚାଳିତ ରେଳ ସୁଡ଼ଙ୍ଗ ଓ ଭେଙ୍କଟଚଲମ୍ ଏବଂ ଓବୁଲାଭାରିପାଲି ମଧ୍ୟରେ ବିଦ୍ୟୁତଚାଳିତ ରେଳଲାଇନକୁ ଲୋକାର୍ପିତ କରିଛନ୍ତି

ଗୁଡୁରୁ ରେଳଷ୍ଟେସନଠାରେ ଆଧୁନିକୀକରଣ କରାଯାଇଥିବା ରେଳୟାର୍ଡର ଉଦ୍ଘାଟନ ସହିତ ଶ୍ରୀ ନାଇଡୁ ଗୁଡୁରୁ ଓ ବିଜୟୱାଡା ମଧ୍ୟରେ ନୃତନ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ୱପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳପଥ ହେଉ କିମ୍ବା ବିମାନପଥ ବନ୍ଦର ଆର୍ନ୍ତଦେଶୀୟ ଜଳପଥ ଗ୍ରାମୀଣ ସଡକ କିମ୍ବା ଶୀତଳ ଭଣ୍ଡାର ହେଉ ଏସବୁ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ସୁଦୃତୀକରଣ ପାଇଁ ପୁଞ୍ଜିବିନିଯୋଗ ଉପରେ ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ସେ କହିଛନ୍ତି ଭାରତକୁ ଏକ ଉନ୍ନତ ରାଷ୍ଟରେ ପରିଣତ କରିବା ପାଇଁ ଯୋଗାଯୋଗ ହେଉଛି ମଳମନ୍ତ ଗଭର୍ଣ୍ଣର ଆପଏଙ୍କମେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ର କେରଳ ହିମାଚଳ ପ୍ରଦେଶ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ନୃତନ ରାଜ୍ୟପାଳମାନଙ୍କ ନିଯୁକ୍ତିକୁ ଅନ୍ଦ୍ରମୋଦନ ପ୍ରଦାନ କରିଛନ୍ତି ଉତ୍ତରାଖଣର ପୂର୍ବତ ମ୍ରଖ୍ୟମନ୍ତ୍ରୀ ଭଗତ ସିଂ କୋଶିଆରୀଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳଭାବେ ନିଯୁକ୍ତି ମିଳିଥିବାବେଳେ ପୂର୍ବ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଆରିଫ୍ ମହମ୍ମଦ ଖାନ୍ କେରଳ ରାଜ୍ୟପାଳଭାବେ ଦାୟିତ୍ୱ ଗ୍ରହଣ କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ବନ୍ଦାର୍ ଦତ୍ତାତ୍ରେୟ କଲରାଜ ମିଶ୍ରଙ୍କ ସ୍ଥାନରେ ହିମାଚଳ ପ୍ରଦେଶର ରାଜ୍ୟପାଳ ହେବେ କଳରାଜ ମିଶ୍ରଙ୍କ ରାଜସ୍ଥାନ ରାଜ୍ୟପାଳଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ତାମିଲନାଡ଼ୁ ପୂର୍ବତନ ବିଜେପି ମୁଖ୍ୟ ତାମିଲିସାଇ ସୁନ୍ଦରରାଜନ୍ ତେଲେଙ୍ଗାନାର ନୃତନ ରାଜ୍ୟପାଳଭାବେ ଦାୟିତ୍ୱ ଗ୍ରହଣ କରିବେ ମନମୋହନ ଇକୋନୋମିକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂ ଦେଶର ସାମ୍ପ୍ରତିକ ଆର୍ଥକ ପରିସ୍ଥିତି ପାଇଁ ଏନଡିଏ ସରକାରଙ୍କ ସମାଲୋଚନା କରି କହିଛନ୍ତି ଯେ ଏବେ ଆର୍ଥିକ ଅବସ୍ଥା ଚିନ୍ତାଜନକ ହୋଇଛି

ଏକ ବିବୃତ୍ତିରେ ଡକ୍କର ସିଂ କହିଛନ୍ତି ଦେଶର ଯୁବାପିଢୀ କୃଷକ ଓ କୃଷି ଶ୍ରମିକ ତଥା ଉଦ୍ୟୋଗୀ ଏବଂ ଅବହେଳିତ ଶ୍ରେଣୀର ଲୋକେ ଅଧିକ ଉନ୍ନତ ଜୀବନ ପାଇଁ ହକ୍ଦାର ଇତିମଧ୍ୟରେ ସରକାରଙ୍କ ତୁଟିପୂର୍ଣ୍ଣ ନୀତି ଯୋଗୁଁ ଦେଶର ଅର୍ଥନୀତି ଏକ କଠିନ ସମୟ ଦେଇ ଗତି କରୁଛି ବୋଲି ଡକୁର ସିଂହଙ୍କ ଅଭିଯୋଗକୁ ବିଜେପି ଇତିମଧ୍ୟରେ ଖଣ୍ଡନ କରିଛି ଦଳର ମୁଖପାତ୍ର ସାହାନଓ୍ୱାଜ ହୁସେନ୍ ଆକାଶବାଣୀକୁ କହିଛନ୍ତି ବିଶ୍ୱର ଆର୍ଥକ ପରିସ୍ଥିତି ଏବେ ଭଲ ନ ଥିବାବେଳେ ଭାରତର ସ୍ଥିତି ଅପେକ୍ଷାକୃତ ଉତ୍ତମ ରହିଛି

ଆନ୍ତର୍ଜାତିକ ତୈଳ ଦର ସାମାନ୍ୟ ହ୍ରାସ ଘଟିଥିବାରୁ ଏହି ମୂଲ୍ୟ ହ୍ରାସ କରାଯାଇଛି ଗତ ତିନିମାସ ଧରି କ୍ରମାଗତଭାବେ ଏହି ଇନ୍ଧନର ମୂଲ୍ୟ ହ୍ରାସ କରାଯାଇ ଆସୁଛି

ଯଶପ୍ରୀତ ବୁମ୍ରାଙ୍କ ହ୍ୟାଟ୍ରିକ ଓ ହନୁମା ବିହାରୀଙ୍କ ପ୍ରଥମ ଟେଷ୍ଟ ଶତକ ବଳରେ ଭାରତ ଏକ ଦୂତ ସ୍ଥିତିରେ ପହଞ୍ଚିଛି ହରଭଞ୍ଜନ ସିଂ ଓ ଇରଫାନ ପଠାନ୍ଙ୍କ ପରେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ହାସଲ କରିବାରେ ବୁମ୍ରା ହେଉଛନ୍ତି ତୃତୀୟ ବୋଲର